ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଗତ ସୋମବାର ଦିନ ଶିଖର ବୈଠକରେ ଉଦ୍ବୋଧନ ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ୍ କୟଶଙ୍କର ଓ ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟଷ ଗୋଏଲ୍ ଶିଖର ବୈଠକରେ ଉଦ୍ବୋଧନ ଦେଇସାରିଛନ୍ତି

ଶିଖର ବୈଠକର ଶୀର୍ଷକ ଭାରତ ଆମେରିକା ସପ୍ତାହ ନୃଆ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ରହିଛି ଏଥିରେ ଭାରତ ଆମେରିକା ଦ୍ୱିପକ୍ଷୀୟ ସହଯୋଗ ବାଣିଜ୍ୟ ଓ ପୁଞ୍ଜି ନିବେଶ ଶକ୍ତି କ୍ଷେତ୍ରରେ ଭାଗିଦାରୀ ସଂପର୍କ ଫିନ୍ଟେକ୍ରେ ସହଯୋଗ ସ୍ୱାସ୍ଥ୍ୟସେବା ବୈଷୟିକ ଜ୍ଞାନ ଓ ବିଶ୍ୱ ଯୋଗାଣ ଶୂଙ୍ଖଳରେ ଭାରତର ସ୍ଥିତି ଭଳି ପ୍ରସଙ୍ଗମାନ ସ୍ଥାନ ପାଇଛି ବିଶ୍ୱରେ ଭାରତ ଉତ୍ପାଦନ କ୍ଷେତ୍ରରେ ଏକ ମୁଖ୍ୟକେନ୍ଦ୍ର ହେବା ଭାରତର ଗ୍ୟାସ୍ ବଜାରରେ ଥିବା ସୁଯୋଗ ଭାରତରେ ସହଜରେ ବ୍ୟବସାୟ କରିବା ପାଇଁ ଥିବା ସ୍ୱବିଧା ବୈଷୟିକ ଜ୍ଞାନ କ୍ଷେତ୍ରରେ ବିଭିନ୍ନ ସ୍ରଯୋଗ ଓ ଚ୍ୟାଲେଞ୍ଜ ଭାରତ ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ପ୍ରସଙ୍ଗ ଓ ସର୍ବସାଧାରଣ ସ୍ୱାସ୍ଥ୍ୟକ୍ଷେତ୍ରରେ ନବୀକରଣ ପ୍ରଭୂତି ବିଷୟ ମଧ୍ୟ ଏଥିରେ ସ୍ଥାନ ପାଇଛି ଭାରତ ଓ ଆମେରିକା ମଧ୍ୟରେ ଅର୍ଥନୈତିକ ଓ ଭାଗିଦାରୀ ସଂପର୍କ ବୃଦ୍ଧି ଉପରେ ଶିଖର ବୈଠକରେ ଆଲୋଚନା ହେଉଛି ଆମେରିକା କ୍ରମାନ୍ୱୟରେ ଦ୍ୱିତୀୟବର୍ଷ ଲାଗି ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାର ରାଷ୍ଟ୍ର ରହିଛି

ଏଫ୍ଏମ୍ ରିଭ୍ୟ ମିଟିଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟବସାୟିକ ବ୍ୟାଙ୍କ୍ ଓ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥକ କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି କୋବିଡ୍ ନାଇଷ୍ଟିନ୍ ସଙ୍କଟ ଯୋଗୁଁ ରଣ ସମାଧାନ ପଦ୍ଧତିର କାର୍ଯ୍ୟକାରିତା ଲାଗି ସେମାନଙ୍କର ପ୍ରସ୍ତୁତିର ଏଥିରେ ସମୀକ୍ଷା କରାଯାଇଛି ବୈଠକ ସମୟରେ ଶ୍ରୀମତୀ ସୀତାରମଣ କହିଛନ୍ତି ଋଣ ପରିଶୋଧ ପାଇଁ ରିହାତି ସମୟର ପରିସମାପ୍ତି ଘଟିବା ପରେ ଋଣ ଗ୍ରହିତାମାନଙ୍କ ଉପରେ ଚାପ ପକା ନ ଯାଇ ସେମାନଙ୍କୁ ସହାୟତା କରାଯିବା ଆବଶ୍ୟକ ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଉପୁଜିଥିବା ସଙ୍କଟ ବ୍ୟାଙ୍କ୍ ଓ ଆର୍ଥକ କମ୍ପାନୀଗୁଡ଼ିକର ଋଣ ପ୍ରଦାନ କ୍ଷମତାକୁ ପ୍ରଭାବିତ କରିବା ଉଚିତ ନୁହେଁ

ବ୍ୟାଙ୍କ୍ ଓ ଆର୍ଥକ କମ୍ପାନୀମାନେ ସେମାନଙ୍କର ସମାଧାନ ନୀତି ପ୍ରସ୍ତୁତ କରିସାରିଛନ୍ତି ଓ ରିଜର୍ଭ ବ୍ୟାଙ୍କ୍ଦ୍ୱାରା ଧାର୍ଯ୍ୟ ସମୟ ସୀମାର ସେମାନେ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପିଏମ୍ ଆଇପିଏସ୍ ପ୍ରୋବେସନର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜାତୀୟ ପୁଲିସ୍ ଏକାଡେମୀଠାରେ ହେବାକୁ ଥିବା ଦୀକ୍ଷାନ୍ତ ପ୍ୟାରେଡ୍ରେ ଆଇପିଏସ୍ ପ୍ରୋବେସନର୍ ମାନଙ୍କ ସହ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ବାର୍ଭାଳାପ କରିବେ

ରାଜନାଥ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାଙ୍ଘାଇ ସହଯୋଗ ସଙ୍ଗଠନ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବାକୁ ରୁଷ୍ରେ ଯାଇ ପହଞ୍ଚୁଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଶୋଇଗୁ ଙ୍କ ସହ ପାରସରିକ ସ୍ୱାର୍ଥ ସମ୍ଭଳିତ ଦ୍ୱିପକ୍ଷୀୟ ସହଯୋଗ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ବିଷୟ ଟ୍ୱିଟ୍ କରି ଜଣାଇଛନ୍ତି ସେ କହିଛନ୍ତି ଭାରତ ଓ ରୁଷ୍ ପୁରାତନ ସମୟରୁ ପରସ୍କର ଘନିଷ୍ଠ ଭାଗିଦାର ରହିଆସିଛନ୍ତି ଓ ତାଙ୍କର ଏହି ଗସ୍ତ ଏହାକୁ ଆହୁରି ଅଧିକ ସୁଦୃଢ଼ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି

ଏହି ଅବସରରେ ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଏହି ପୁଷ୍ଟିକାରକ ପଦାର୍ଥଗୁଡ଼ିକର ବିକ୍ରୟ ଲୋକମାନଙ୍କୁ ଲାଭ ପହଞ୍ଚାଇବ ଏଗୁଡ଼ିକ ଲୋକମାନଙ୍କର ପ୍ରତିରୋଧକ ଶକ୍ତି ବୂଦ୍ଧି କରିବ ଏହି ପଦାର୍ଥଗୁଡ଼ିକ ଉତ୍ତମ ମାନର ଓ ବଜାର ତୁଳନାରେ ଶସ୍ତାରେ ଉପଲହ୍ଧ ହେବ

ଏହା ଦ୍ୱାରା ଗୋଟିଏ ଦିନରେ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କ୍ରମାଗତ ଭାବେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର୍ ସଂକ୍ରମିତ ହୋଇ ଚିକିହିତ ହେଉଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ନମ୍ରନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ରଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ୱିତ କରାଯିବାର୍ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ କୋବିଡ୍ ମୃତ୍ୟହାର ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ରୋଗୀମାନଙ୍କର ଆଗୁଆ ଚିହ୍ନଟ କରାଯାଇ ଚିକିହା କରାଯିବାରୁ ମୃତ୍ୟୁହାର ହ୍ରାସ ପାଇଛି ଇଏସି ମିଟିଂ ପଞ୍ଚଦଶ ଅର୍ଥ କମିଶନ୍ ର ଅର୍ଥନୈତିକ ଉପଦେଷ୍ଟା ପରିଷଦ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ ଚେୟାର୍ମ୍ୟାନ୍ ଏକେ ସିଂହ ବୈଠକରେ ଅଧ୍ୟକ୍ଷତା କରିବେ

ଆମ ସମ୍ବାଦଦାତା ଜଣାଇଛନ୍ତି ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟମାନେ ବୈଠକରେ ଅଂଶଗ୍ରହଣ କରିବେ

ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ ସୋ ଠାରେ ଚୀନ ଦ୍ୱାରା ସ୍ଥିତାବସ୍ଥାରେ ହୋଇଥିବା ପରିବର୍ତ୍ତନ ଉଦ୍ୟମ ପରିପ୍ରେକ୍ଷୀରେ ଜେନେରାଲ୍ ନର୍ବଣେ ଲେହଠାରେ ପହଞ୍ଚୁଛନ୍ତି